ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି

ଏବଂ ଆଜି ବିଶ୍ୱ ଜଳ ଦିବସ ବିଭିନ୍ନ ସ୍ଥାନରେ ସ୍ୱତନ୍ତ କାର୍ଯ୍ୟକ୍ରମ

ଆଜି ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଏବଂ ଚାଷ ଓ ଚାଷୀ ସମ୍ୟନ୍ଧୀୟ ମୁଲତବୀ ପ୍ରସ୍ତାବ ସୁରୁଖୁରୁରେ ଚାଲିବା ସହ ଗୃହର କାର୍ଯ୍ୟ ସ୍ୱାଭାବିକ ହୋଇଛି

ଏଥିସହ ଜଗମୋହନ ପରିସରରେ ରହିଥିବା ରତ୍ତ ଭି୍ଡାର ଗୃହ ଯେଉଁଥିରେ ଠାକୁରଙ୍କ ଅଳଙ୍କାର ରଖାଯାଉଛି ସେ ସଂପର୍କରେ ମଧ୍ଧ ଆଲୋଚନା ହୋଇଥିଲା

ଏହି ଅବସରରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ପ୍ରାକୃତିକ ରଙ୍ଗରେ ଶୃଙ୍ଗାର କରାଯାଇଥାଏ

ମଧୁର ଅପଚୟ ରୋକିବା ଏବଂ ଏହି ଦିଗରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ

ଏମାନେ ବାପପୁଅ ବୋଲି ଜଣାପଡ଼ିଛି